ଅନନ୍ତ ରିଟ୍ସ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କର ଆଜି ବେଙ୍ଗାଲୁରୁଠାରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ ହେବ କୁମାରଙ୍କ ମରଶରୀରକୁ ଆଜି ସକାଳେ ଏକ ସ୍ପତନ୍ତ୍ର ଶବାଧାରରେ ରାଜ୍ୟ ବିଜେପି ମୁଖ୍ୟାଳୟକୁ ନିଆଯିବ ଯେଉଁଠାରେ ଦଳୀୟ କର୍ମୀମାନେ ସ୍ୱର୍ଗତ ନେତାଙ୍କ ଶେଷ ଦର୍ଶନ କରିବେ ପରେ ତାଙ୍କର ମରଶରୀରକୁ ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ନ୍ୟାସନାଲ୍ କଲେଜ୍ ଗ୍ରାଉଣ୍ଡ୍କୁ ନିଆଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସଭାନାଗୁଡ଼ିଠାରେ ଦିବଂଗତ ନେତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱର୍ଗତ କୁମାରଙ୍କ ମରଶରୀରରେ ପୁଷ୍ପାଞ୍ଚଳି ମଧ୍ୟ ଅର୍ପଣ କରିଛନ୍ତି

ଏ ଧରଣର ନିର୍ମିତ ହେଉଥିବା ଚାରୋଟି ପ୍ରକଳ୍ପ ମଧ୍ୟର୍ତ ଏହା ଅନ୍ୟତମ ଗଙ୍ଗାନଦୀ ଓ ବାରାଣାସୀର ବିକାଶ ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଯୋଗୁଁ ବଡ଼ବଡ଼ କାହାଜ ଚଳାଚଳ ସମ୍ଭବ ହେବ ଅନ୍ୟ ତିନୋଟି ପ୍ରକଳ୍ପ ସାହିବ୍ଗଞ୍ଜ ହଳଦିଆ ଓ ଗାଜିପୁରଠାରେ ନିର୍ମିତ ହେଉଛି ଭାରତର ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ କ୍ଷେତ୍ର ପାଇଁ ଏକ ବଡ଼ ସଫଳତା ସ୍ୱର୍ପ ଅନ୍ତର୍ଦ୍ଦେଶୀୟ ଜଳପଥ ଦେଇ ଆସିଥିବା ପ୍ରଥମ ଜାହାଜକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ପିଏମ୍ ସିଙ୍ଗାପୁର ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁଥିବା ତ୍ରୟୋଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ସହଯୋଗୀ ବୈଠକରେ ଯୋଗ ଦେବେ ଶ୍ରୀ ମୋଦି ପଞ୍ଚମଥର ପାଇଁ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେବା ସହିତ ଏହା ତାଙ୍କର ଦ୍ୱିତୀୟ ସିଙ୍ଗାପ୍ରର ଗସ୍ତ

ଶ୍ରୀ ମୋଦି ମଧ୍ୟ ଦ୍ୱିତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ବୈଠକରେ ଯୋଗ ଦେବେ ଯେଉଁଠି ବିଭିନ୍ନ ରାଜିନାମାର ପ୍ରଗତି ସଂପର୍କରେ ନେତାମାନେ ସମୀକ୍ଷା କରିବେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ସିଙ୍ଗାପୁରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି ନୃଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପୂର୍ବ ଏସିୟ ଦେଶ ସମ୍ଭନ୍ଧୀୟ ବୈଦେଶିକ ବିଭାଗ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ଶ୍ରୀ ମୋଦିଙ୍କ ସିଙ୍ଗାପୁର ଗସ୍ତ ପୂର୍ବ ଏସିୟ ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ମଜଭୁତ କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ପଞ୍ଚଦଶ ଭାରତ ଆସିଆନ୍ ଶିଖର ସମ୍ମିଳନୀ ପୂର୍ବ ଏସିଆ ମଧ୍ୟାହୃ ଭୋକି ତଥା ତ୍ରୟୋଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ ଯେଉଁଠାରେ ବିଭିନ୍ନ ରାଷ୍ଟ୍ରର ନେତାମାନେ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସମେତ ଅନ୍ୟାନ୍ୟ ନେତାମାନଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ ଛତିଶଗଡ଼ ପୋଲ୍ ଛତିଶଗଡ଼ ବିଧାନସଭା ପାଇଁ ଗତକାଲି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ୍ ଦାନ ହୋଇଛି

ଭୋଟ୍ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା

ଆମର ସମ୍ଭାଦଦାତା ଜଣାଇଛନ୍ତି ମୁକ୍ତ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡ୍ଡେକର କହିଛନ୍ତି ଯେ ଏହା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍ତମ ଶିକ୍ଷାନ୍ଧଷ୍ଠାନଗ୍ରଡ଼ିକ୍ ସଂପୂର୍ଣ୍ଣ ସଂଶୋଧନ କ୍ଷମତା ମିଳିବା ସହ ଉଚ୍ଚଶିକ୍ଷା କ୍ଷେତ୍ର ମଧ୍ୟ ଉତ୍ତମ ମାନକୁ ନିଶ୍ଚିତ କରାଯାଇପାରିବ ଏକ ସରକାରୀ ବିଞ୍ଜପ୍ତିରୁ ଜଣାପଡ଼ିଛି ଯେ ପ୍ରଥମଥର ପାଇଁ ଆଇଆଇଏମ୍ ଆଇନ ଏକ ଐତିହାସିକ ପଦକ୍ଷେପ ଯାହାଦ୍ୱାରା ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟାପକ ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଇ ପାରିବ ଏହି ଆଇନ ଅନୁଯାୟୀ କେନ୍ଦ୍ର ସରକାର ତୁରନ୍ତ ଏଥିରେ ଥିବା ବଳକା ମନୋନୀତ ସଦସ୍ୟମାନଙ୍କୁ ପ୍ରତ୍ୟାହାର କରିନେବା ପାଇଁ ନିଷ୍କଭି ଗ୍ରହଣ କରିଛନ୍ତି ଏହା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିଶିଷ୍ଟ ଶିକ୍ଷାବିତ୍ ଏବଂ ପୁରୁଣା ଛାତ୍ରମାନଙ୍କୁ ବିଶେଷ ଭାବେ ନିୟନ୍ତ୍ରଣ କରିପାରିବେ

ଆଇଏମ୍ଡି ଗାଜା ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ଗାଜା' ଆଜି ଅଧିକ ଶକ୍ତିଶାଳୀ ଝଡ଼ରେ ରୂପାନ୍ତରିତ ହେବାର ଅନୁମାନ କରାଯାଉଛି

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି ଯେ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ତାମିଲନାଡ଼ୁ ଏବଂ କେରଳର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ହୋମ୍ ସେକ୍ରେଟାରୀ ଟ୍ୱିଟର୍ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମର ମଞ୍ଚ ଟ୍ୱିଟର୍କୁ କହିଛନ୍ତି ଏହା ଏଭଳି ଏକ ଅହର୍ନିଶି ବ୍ୟବସ୍ଥା ସୁନିଶ୍ଚିତ କରିବା ଉଚିତ ଯାହାଦ୍ୱାରା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଯେ କୌଣସି ଆପଭିଜନକ ବିଷୟବସ୍ତୁକୁ ସେହି ମଞ୍ଚରୁ ହଟେଇ ଦେଇହେବ ଏକ ସରକାରୀ ବିଞ୍ଜପ୍ତି ଅନୁଯାୟୀ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ଗତକାଲି ନୂଆଦିଲ୍ଲୀଠାରେ ଟ୍ୱିଟର୍ର ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇ ଆପଭିଜନକ ବିଷୟବସ୍ତୁ ଉପରେ ଫଳପ୍ରଦ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି ସଦାସର୍ବଦା ଉପଲବ୍ଧ ହୋଇପାରୁଥିବା ଭାରତୀୟ ବ୍ୟକ୍ତିମାନଙ୍କୁ ନିୟୋକିତ କରି ଏକ ତ୍ୱରିତ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ଆଇନ୍ ପ୍ରବର୍ତ୍ତନ କରୁଥିବା ସଂସ୍ଥାଗୁଡ଼ିକ ଦ୍ୱାରା ତଦନ୍ତ ସଂପର୍କିତ ଆଇନଗତ ଅନୁରୋଧଗୁଡ଼ିକ ଉପରେ ପ୍ରତିକ୍ରିୟା ବ୍ୟବସ୍ଥାରେ ଉନ୍ନତି ଆଶିବାର ଆବଶ୍ୟକତା ଉପରେ ସେମାନଙ୍କୁ ବୈଠକ କାଳରେ ଅବଗତ କରାଯାଇଥିଲା ଆସାମ ପୋଲ୍ସ ଆସାମରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଆସାମ ଗଣପରିଷଦ ସହିତ ମେଣ୍ଟ କରିବ ନାହିଁ ରାଜ୍ୟ ବିଜେପି ମୁଖ୍ୟ ତଥା ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତ ସନ୍ଧ୍ୟାରେ ଗୁଆହାଟୀଠାରେ କହିଛନ୍ତି ସ୍ଥାନୀୟ କମିଟି ଗୁଡ଼ିକ ମେଣ୍ଟ ସପକ୍ଷରେ ନଥିବାରୁ ଏହି ନିଷ୍ପଭି ନିଆଯାଇଛି ତେବେ ସେ କହିଛନ୍ତି ଯେ ବିଜେପି ଗଣଶକ୍ତି ସମେତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହିତ ମେଣ୍ଟ ଗଠନ କରିବ

ଟ୍ରମ୍ ଓପେକ୍ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ତୈଳ ଉତ୍ପାଦନ ହ୍ରାସ ନ କରିବା ପାଇଁ ସାଉଦି ଆରବ ଓ ପେଟ୍ରୋଲ୍ ରପ୍ତାନୀକାରୀ ରାଷ୍ଟ୍ର ସଂଗଠନ ଓପେକ୍କୁ କହିଛନ୍ତି ସାଉଦି ଆରବ ଏବଂ ଓପେକ୍ ତୈଳ ଉତ୍ପାଦନ ହ୍ରାସ କରିବେ ନାହିଁ ବୋଲି ସେ ଆଶା କରୁଛନ୍ତି

ଆମେରିକା ଶକ୍ତି ସୂଚନା ପ୍ରଶାସନ ଗତ ମାସରେ କହିଥିଲା ଯେ ଇରାନ ଉପରେ ଆମେରିକାର କଟକଣା ପୁଣିଥରେ ଲାଗୁ ହେବା ଦ୍ୱାରା କଞ୍ଚା ତୈଳର ମୂଲ୍ୟରେ ଅନିଶ୍ଚିତତା ସୃଷ୍ଟି ହେବ ଏବଂ ନିକଟ ଭବିଷ୍ୟତରେ ଏହି କଟକଣାର ପ୍ରଭାବରେ ଆହୁରି ବୃଦ୍ଧି ଘଟିବ ଏହାପରେ ଓପେକ୍ କହିଛି ଯେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତୈଳ ଯୋଗାଣ ହ୍ରାସ ପରିସ୍ଥିତିରେ ବିଶ୍ୱ ତେିଳ ବଜାରର ଆବଶ୍ୟକତା ପୂରଣ ପାଇଁ ସଦସ୍ୟ ରାଷ୍ଟ୍ରମାନେ ପ୍ରସ୍ତୁତ ଅଛନ୍ତି ଏବଂ ଏକ ଦୀର୍ଘସ୍ଥାୟୀ ଏବଂ ସ୍ଥିର ବିଶ୍ୱ ତେିଳ ବଜାର ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରହିବ ବ୍ୟାଡମିଣ୍ଟନ ହଂକ ଓପନ୍ ବ୍ୟାଡମିଖନ୍ ଟୁର୍ଣ୍ଣାମେଣ୍ଟ୍ ଆଜି କୋଲୁନ୍ଠାରେ ଆରମ୍ଭ ହେଉଛି ରିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଭାରତୀୟ ଦଳର ନେତୃତ୍ୱ ନେବେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ତାଙ୍କର ପ୍ରାରମ୍ଭିକ ମ୍ୟାଚ୍ରେ ଥାଇଲାଣ୍ଡ୍ର ନିଚାଓ ଜିନ୍ଦାପଲ୍ଙ୍କୁ ଭେଟିବେ ସେହିପରି ସାଇନା ନେହୱାଲ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଜାପାନର ଆକାନେ ୟାମାଗୁଚିଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତାରୁ ତାଙ୍କର ଅଭିଯାନ ଆରମ୍ଭ କରିବେ